ଏଥିରେ ସନ୍ଦିଗ୍ନ ରୋଗୀମାନଙ୍କର ସ୍ୱାବ ସଂଗ୍ରହ କାର୍ଯ୍ୟ ସୁବିଧାରେ ହୋଇପାରିବ ସଂଗୂହୀତ ସ୍ୱାବ ପରୀକ୍ଷା ପାଇଁ ଆରଆରଏମସି ଭୁବନେଶ୍ୱର ଏମ୍ସ ଭୁବନେଶ୍ୱର ପଠାଯିବ

ଗ୍ଞାମଖୋର୍ବ୍ଧା କଟକଯାଜପ୍ରର ଓ ରାଉରକେଲାରେ ଆଗାମୀ ଦିନରେ ଟେଷ୍ଟିଂ ଟ୍ରେସିଂସର୍ଭେଲାନ୍କୁ ଜୋରଦାର କରାଯିବା ସହ ଡୋର ଟୁ ଡୋର ସର୍ଭେ କରାଯିବ ବୋଲି ସେ କହିଛନ୍ତି

ଏହି ଚ୍ୟାଲେଅକୁ ସୁଯୋଗରେ ପରିଶତ କରିବାକୁ ପଡିବ ବୋଲି ସେ କହିଛନ୍ତି

ଯେଉଁମାନେ ଗତବର୍ଷ ଖରିଫ୍ ଧାନ ବିକ୍ରି ନିମନ୍ତେ ନାମ ପଞ୍ଚିକରଶ କରିଥିଲେ ସେମାନେ କେବଳ ନାମ ନବୀକରଶ ନିମନ୍ତେ ଆବେଦନ କରିବାକୁ ପଡ଼ିବ

ଘଟଣାସ୍ଚୁଳରେ ତାଙ୍କ ଚପଲ ଭାସ୍ଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବରଦେଇଥିଲେ ଦମକଳ ବାହିନୀ ଓ ପୋଲିସ ପହଞ୍ ମୃତଦେହ ଉଦ୍ଧାର କରିଛି